ରାଜସ୍ଥାନରେ ଅଶୋକ ଗେହଲଟ ମଧ୍ୟପ୍ରଦେଶରେ କମଲନାଥ ଓ ଛତିଶଗଡ଼ରେ ଭୁପେଶ ବାଘେଲ କାର୍ଯ୍ୟଭାର ଗହଣ କରିବେ

ଶ୍ରୀ ଗେହଲଟ ତୃତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେଉଥିବା ବେଳେ ଶ୍ରୀ ପାଇଲଟ୍ ପ୍ରଥମ ଥର ପାଇଁ ବିଧାୟକ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ହଣ କରିବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଏବଂ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ମଲ୍ତିକାର୍ଚ୍ଚନ ଖାଡ୍ଗେ ଏହି ଶପଥ ଗ୍ହଣ ଉତ୍ସବରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି ଏମ୍ପି ସିଏମ୍ ଓଥ୍ ବରିଷ୍ଣ କଂଗ୍ରେସ ନେତା କମଳ ନାଥ ଆଜି ଦିନ ଗୋଟାଏ ତିରିଶ ମିନିଟ୍ ସମୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ହଶ କରିବେ ଭୋପାଳର ଲାଳ୍ ପରେଡ୍ ପଡ଼ିଆରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ଛିନ୍ଦୱାରା ଆସନରୁ ନଅଥର ଲୋକସଭା ସଦସ୍ୟ ହୋଇଥିବା କମଳନାଥ ଅନେକ ବିଚାର ଆଲୋଚନା ପରେ କଂଗ୍ରେସ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି

ଛତିଶଗଡ଼ ସିଏମ୍ ଛତିଶଗଡ଼ କଂଗ୍ରେସ ସଭାପତି ଭ୍ରପେଶ ବାଘେଲ ଆଜି ସନ୍ଧ୍ୟାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ କଗେସ ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ଶ୍ରୀ ବାଘେଲ ନୂଆ ସରକାର ଗଢ଼ିବା ନେଇ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ

ଶ୍ରୀ ବାଘେଲ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ନିର୍ବାଚନ ସମୟରେ ଦଳ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରତି ଅନୁସାରେ ତାଙ୍କ ସରକାର କୃଷିରଷ ଛାଡ଼ କରିବାକୁ ପ୍ରାଥମିକତା ଦେବ

ଗତସନ୍ଧ୍ୟାରେ ପ୍ରୟାଗରାଜର ଅନ୍ଦାୱାଠାରେ ଏକ ଜନସଭାରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କଂଗ୍ରେସକୁ ଦୋଷାରୋପ କରି କହିଛନ୍ତି ପ୍ରତିଟି ସଂସ୍ଥା ଯାହା ଦଳ କଥାରେ ନ ଚାଲିଛି ସେଗୁଡ଼ିକୁ କଂଗ୍ରେସ ଦଳ ଦୁର୍ବଳ କରିଚାଲିଛି ସେ କହିଛନ୍ତି ଦେଶକୁ ସର୍ବାଧିକ କାଳ ଶାସନ କରିଥିବା ଏହି ଦଳ ନିଜକୁ ଆଇନ ବିଚାର ବିଭାଗ ଏପରିକି ଦେଶଠାରୁ ବି ବଡ଼ ଭାବିଛି

ଏହିସବୁ ପ୍ରକଳ୍ପଗୁଡ଼ିକ ମୁଖ୍ୟତଃ ଭିଭିଭୂମି ଯୋଗାଯୋଗ ଯାତ୍ରୀମାନଙ୍କ ସୁବିଧା ଏବଂ ପରିମଳ ବ୍ୟବସ୍ଥା ଉପରେ ଆଧାରିତ ପ୍ରୟାଗରାଜର କ୍ୟୁମେଳା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କମାଣ୍ଡ ଏବଂ କଣ୍ଟ୍ରୋଲ୍ କେନ୍ଦ୍ରକୁ ମଧ୍ୟ ଶ୍ରୀ ମୋଦି ଉଦ୍ଘାଟନ କରିଛନ୍ତି

ଦିଲ୍ଲୀ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଶ୍ରୀ ମୋଦି ପ୍ରୟାଗରାଜର ବମ୍ରୋଲି ବିମାନ ବନ୍ଦରର ନୂଆ ଟର୍ମିନାଲ୍କୁ ମଧ୍ୟ ଉଦ୍ଘାଟନ କରିଛନ୍ତି

ରେଳ ଡବା ନିର୍ମାଣ କ୍ଷେତ୍ରରେ ରାଏବରେଲିକୁ ଏକ ବିଶ୍ୱସ୍ତରୀୟ ପେଣ୍ଠ ଭାବେ ବିକଶିତ କରାଯିବ ବୋଲି ସେ କହିଛନ୍ତି

କତାରର ଶକ୍ତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ତଥା କତାର ପେଟ୍ରୋଲିୟମ୍ର ମୁଖ୍ୟ ପରିଚାଳନା ଅଧିକାରୀ ସାଦ୍ ଅଲ୍ କାବି ଦୋହାଠାରେ ଆୟୋକିତ ଏକ ସାମ୍ଘାଦିକ ସମ୍ମିଳନୀରେ କହିଛନ୍ତି କତାର ଆମେରିକାର ତେଳ ଓ ଗ୍ୟାସ୍ କ୍ଷେତ୍ର ତଥା ଅଣପାରମ୍ପରିକ ସମ୍ବଳ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ଆଗ୍ରହ ରଖିଛି ସେ କହିଛନ୍ତି ଟେକ୍ସାସ୍ରେ ଥିବା ଗୋଲ୍ଡେନ୍ ପାସ୍ ତରଳୀକୃତ ପ୍ରାକୃତିକ ଗ୍ୟାସ୍ ଟର୍ମିନାଲ୍ର ପୁନରୁଦ୍ଧାର କରିବା କତାରର ମୂଳ ଲକ୍ଷ୍ୟ ମାଲ୍ଦୀପ୍ ପ୍ରେଜ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମାଳଦୀପ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲିଙ୍କ ମଧ୍ୟରେ ଆକି ନ୍ତଆଦିଲ୍କୀରେ ପ୍ରତିନିଧିସ୍ତରୀୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ଏହି ଦୁଇ ନେତା ଦ୍ୱିପାକ୍ଷିକ ସଂପର୍କ ଉପରେ ଆଲୋଚନା କରିବେ ଆଲୋଚନା ପରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ ରାଜିନାମା ସ୍ୱାକ୍ଷରିତ ହେବା ସମ୍ଭାବନା ରହିଛି ମାଲ୍ଦୀପ ରାଷ୍ଟ୍ରପତି ତିନଦିନ ପାର୍ଇ ଭାରତ ଗସ୍ତରେ ଆସି ଗତକାଲି ନ୍ତଆଦିଲ୍ଲୀରେ ପହଞ୍ଚୁଛନ୍ତି ଭାରତ ମାଳଦୀପରେ ସହଭାଗିତା ସହ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ନେତୃତ୍ୱ ନେଉଛି ଏବଂ ଏହି ଦ୍ୱୀପାଞ୍ଚଳ ରାଷ୍ଟ୍ରରେ ଅନେକ ପ୍ରମୁଖ ସଫସ୍ଥା ପ୍ରତିଷ୍ଠା କରିଛି

ନାଇଡ୍ରୁ ସଂସଦ ଏବଂ ବିଧାନସଭାରେ ମହିଳାମାନଙ୍କ ନିମନ୍ତେ ସ୍ଥାନ ସଂରକ୍ଷଣ ପାଇଁ ମହିଳା ସଂରକ୍ଷଣ ବିଲ୍କୁ ପାରିତ କରାଇବାକୁ ସୁନିଶ୍ଚିତ କରିବା ସକାଶେ ସହମତି ପ୍ରକାଶ କରିବାକୁ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ସବୁ ରାଜନୈତିକ ଦଳକୁ ଅନୁରୋଧ କରିଛନ୍ତି ନୂଆଦିଲ୍ଲୀଠାରେ ମହିଳା ସଶକ୍ତିକରଣ ଉପରେ ଆୟୋଜିତ ନୀତି ଆୟୋଗ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ନାଇଡୁ କହିଛନ୍ତି ପଞ୍ଚାୟତ ଏବଂ ପୌର ସଂସ୍ଥାଗୁଡ଼ିକରେ ମହିଳାମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ସଫଳ ହୋଇପାରିଛି ବେତନରେ ତାରତମ୍ୟ ହେଉ ଅଥବା ବୃଭି ଅପଶେଇବାକୁ ନେଇ ତୀର୍ଯ୍ୟକ ସୁଯୋଗ ହେଉ ମହିଳାମାନଙ୍କ ବିରୁଦ୍ଧରେ ଚାଲିଥିବା ପାତର ଅନ୍ତର ବନ୍ଦ ହେବା ଆବଶ୍ୟକ ବୋଲି ଉପରାଷ୍ଟ୍ରପତି କହିଚ୍ଛନ୍ତି

ଆଣ୍ଡାମାନ ନିକୋବର ପ୍ରଶାସନର ପର୍ଯ୍ୟଟନ ସଚିବ ୟସପାଲ୍ ଗର୍ଗ ଏୟାର ଇଣ୍ଡିଆ ତଥା ଏୟାର ସ୍କାଇସ୍ ଜେଟ୍ ଭିସ୍ତାରା ଏବଂ ଇଣ୍ଡିଗୋ ଏୟାର ଲାଇନ୍ସର ଷ୍ଟେସନ୍ ମ୍ୟାନେଜରମାନଙ୍କୁ ପତ୍ର ଲେଖି ପ୍ରତିକୂଳ ପାଗ ଯୋଗୁଁ ଅଟକି ରହିଥିବା ପର୍ଯ୍ୟଟକଙ୍କ ବିମାନ ଟିକେଟ୍ ବାତିଲ କରିବା କିମ୍ବା ସମୟ ବଦଳାଇବା ବାବଦ ଦେୟ ଛାଡ଼ କରିବା ପାଇଁ କହିଚ୍ଚନ୍ତି ପିଏମ୍ ଗମ୍ଭୀର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରୀଡ଼ା ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନିକଟରେ କ୍ରିକେଟ୍ରୁ ଅବସର ନେଇଥିବା ଗୌତମ ଗମ୍ଭୀରଙ୍କୁ ପ୍ରଶଂସା କରିଛନ୍ତି ଏ ନେଇ ପ୍ରଧାନମନ୍ତ୍ରୀ ଲେଖିଥିବା ଏକ ଚିଠିକୁ ଗତକାଲି ଗମ୍ଭୀର ଟୁଇଟରରେ ପୋଷ୍ଟ କରିଛନ୍ତି ଏହି ଅବସରରେ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଦେଶବାସୀଙ୍କ ଭଲପାଇବା ଓ ସାହାଯ୍ୟ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ଶ୍ରୀ ମୋଦି କହିଛନ୍ତି ବିଭିନ୍ନ ସମସ୍ୟା ବିଶେଷକରି ଦେଶର ଏକତା ଓ ଅଖଣ୍ଡତା ସଂପର୍କରେ ଗମ୍ଭୀର ଦେଇଥିବା ସ୍ୱଷ୍ଟ ଓ ଦୂଢ଼ ମନ୍ତବ୍ୟ ତାଙ୍କୁ ଲୋକପ୍ରିୟ କରାଇପାରିଛି ହକି ବେଲ୍ଜିୟମ୍ ପ୍ରଥମଥର ପାଇଁ ହକି ବିଶ୍ୱକପ୍ ଟାଇଟଲ୍ ବିଜେତା ହୋଇଛି

ନିର୍ଦ୍ଧାରିତ ସମୟ ମଧ୍ୟରେ ଦୁଇଦଳ କୌଣସି ଗୋଲ୍ କରିବାରେ ସମର୍ଥ ହୋଇନଥିଲେ